ସେ କହିଛନ୍ତି ନାଳନ୍ଦା ତକ୍ଷଶିଳା ଓ ବିକ୍ରମଶିଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ନବୀକରଣ ଉପରେ ଗୁରୁତ୍ୱ ଦେଇ ଆସୁଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଶିକ୍ଷା ଓ ଜ୍ଞାନ କେବଳ ପୁସ୍ତକ ମାଧ୍ୟମରେ ହାସଲ କରାଯାଇପାରିବ ନାହିଁ ଶିକ୍ଷାନୁଷାନଗୁଡ଼ିକ କେବଳ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀମାନଙ୍କ ସହ ଦେଶର ବିକାଶରେ ସେମାନଙ୍କୁ ସହାୟତା କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଉଚ୍ଚଶିକ୍ଷା' ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଚିନ୍ତାଧାରା ଉନୁତ ଆଚରଣ ତଥା ସମାଜ ସମ୍ମଖୀନ ହେଉଥିବା ସମସ୍ୟାଗ୍ରଡିକର ସମାଧାନ ଦିଗରେ ସକ୍ଷମ କରାଇବା ଉଚିତ ଶ୍ରୀ ମୋଦି କହିଛନ୍ତି ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ତାଙ୍କ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ସେ କହିଛନ୍ତି ଶିକ୍ଷା ମୌଳିକତାଞାର ବିକାଶ ଲାଗି ସରକାର ଶିକ୍ଷାାକ୍ଷେତ୍ରର ମୌଳିକତାଞ୍ଚା ଓ ବ୍ୟବସ୍ଥାକୁ ପୁନର୍କ୍ଷମ କରିବାକୁ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଉଚ୍ଚଶିକ୍ଷାପାଇଁ ଥିବା ବଜେଟ୍ ପରିମାଣ ବୃଦ୍ଧି କରିବାକୁ ତାଙ୍କ ସରକାର ନିଷ୍ପଭି ନେଇଛନ୍ତି ସରକାର ଉଜ୍ଚଶିକ୍ଷା ପାର୍ଷି ଯୋଗାଣ ଏଜେନ୍ସୀ ସ୍ଥାପନ କରିଛନ୍ତି ଯାହା ଉଚ୍ଚ ଶିକ୍ଷାନ୍ଦ୍ରଷ୍ଠାନଗ୍ରଡିକ ସ୍ଥାପନରେ ଆର୍ଥକ ସହାୟତା ପ୍ରଦାନ କରିବ

ସାଧାରଣ ବିତର୍କ ମଙ୍ଗଳବାରଠାର୍ଚ ଆରମ୍ଭ ହୋଇଛି ଓ ଏହା ସୋମବାର ପର୍ଯ୍ୟନ୍ତ ଚାଲିବ ଶ୍ରୀମତୀ ସ୍ୱରାଜ ଗତବର୍ଷ ମଧ୍ୟ ବିତର୍କରେ ଅଂଶଗ୍ରହଣ କରିଥିଲେ ସେ ଗତ ଶନିବାରଠାରୁ ନ୍ୟୁୟର୍କରେ ପହଞ୍ଚସାରିଛନ୍ତି ଓ ବିଭିନ୍ନ ଦେଶର ନେତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ସାର୍କ ନେତାମାନଙ୍କର ଏକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀମତୀ ସ୍ୱରାଜ ସମସ୍ତ ପ୍ରକାର ସନ୍ତ୍ରାସବାଦୀ କାର୍ଯ୍ୟକଳାପର ମୁଳୋତ୍ପାଟନପାଇଁ ଆହ୍ୱାନ ଦେଇଥିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କୁରେସିଙ୍କ ଉପସ୍ଥିତିରେ ଶ୍ରୀମତୀ ସ୍ୱରାଜ କହିଥିଲେ ଦକ୍ଷିଣ ଏସିଆରେ ସହଯୋଗ ସ୍ଥାପନ ଓ ଅଞ୍ଚଳର ଅର୍ଥନୈତିକ ବିକାଶପାଇଁ ଶାନ୍ତି ଓ ନିରାପତ୍ତାର ଏକ ବାତାବରଣ ସୂଷ୍ଟି ହେବା ଅତ୍ୟନ୍ତ ଅପରିହାର୍ଯ୍ୟ ଶ୍ରୀମତୀ ସ୍ୱରାଜ ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଥିଲେ ବ୍ରିକ୍ସ ସଦସ୍ୟ ଦେଶମାନେ ଜାତିସଂଘ ନିରାପତ୍ତା ପରିଷଦରେ ଦୀର୍ଘ ଦିନରୁ ପଡ଼ିରହିଥିବା ସଂସ୍କାରକୁ କାର୍ଯ୍ୟକାରୀ କରିବା ଲାଗି ଦୃଢ଼ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି

ଅର୍ଥନୈତିକ ବ୍ୟାପାର ସଚିବ କହିଛନ୍ତି ସରକାର ମୁଦ୍ରାସ୍କୀତି ସୂଚୀଭିତ୍ତିକ ବଣ୍ଣ୍ ଜାରି କରିବାକୁ ସ୍ଥିର କରିଛନ୍ତି ଚାଳିତ ଆର୍ଥକ ବର୍ଷରେ ଗୋଟିଏ କିମ୍ବା ଦୂଇଟି ବଣ୍ଡ ଜାରି ହୋଇପାରେ ବୋଲି ସେ କହିଛନ୍ତି

ବୈଦେଶିକ ଋଣରେ ଘଟିଥିବା ଏହି ହ୍ରାସ ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଅଧିକ ମାତ୍ରାରେ ଦାୟୀ

ଏହି ପର୍ବ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶ ଭାରତର ବୃହତ୍ତମ ଶସ୍ୟ ଉତ୍ପାଦନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ୟତମ ଏବଂ ଛିନ୍ଦ୍ୱାଡ଼ା ସର୍ବାଧିକ ଶସ୍ୟ ଉତ୍ପାଦନକାରୀ ଜିଲ୍ଲା ଏହି ପର୍ବ ପାଳନର ଲକ୍ଷ୍ୟ ହେଉଛି ଶିଳ୍ପ ସଂସ୍ଥା ସରକାରୀ ସଂସ୍ଥା ଥିବା ସ୍ଥାନଗୁଡ଼ିକରେ ଏକ ମଞ୍ଚ ସୃଷ୍ଟି କରାଯାଇ ବିଶ୍ୱ ତଥା ଦେଶର ନୀତି ନିର୍ଦ୍ଦେଶକ ଗବେଷକ ଉଦ୍ୟୋଗୀ ଓ ଛାତ୍ରମାନଙ୍କ ସହ କୃଷକ ଏବଂ ଅଂଶୀଦାରମାନଙ୍କ ମିଳିତ ଆଲୋଚନା ଲାଗି ବାତାବରଣ ସୃଷ୍ଟି କରିବ

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା କାରଣରୁ ବହୁ ସଂଖ୍ୟାରେ ରାସ୍ତାଘାଟ ନଷ୍ଟ ହେବା ସହ ଜଳ ଓ ବିଦ୍ୟତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ରାଜ୍ୟର ଲାହ୍ରଲ୍ ଉପତ୍ୟାକାର୍ଚ୍ଚ ଏକ ହଜାରର୍ ଉର୍ଦ୍ଧ୍ୱ ଲୋକଙ୍କ ଉଦ୍ଧାର କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି

ଏହି ଚାରିଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ସମଗ୍ର ବିଶ୍ୱର ପରିମଳ ଜଳ ସ୍ୱାସ୍ଥ୍ୟରକ୍ଷା ଆଦି କ୍ଷେତ୍ରର ମନ୍ତ୍ରୀମାନେ ଏକତ୍ରିତ ହେବେ ବିଶ୍ୱର ବିଭିନ୍ନ ପ୍ରାନ୍ତର୍ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିବାର ଆଶା କରାଯାଉଛି ଏହି ବିଶ୍ୱ ସମ୍ମିଳନୀରେ ପରିମଳ କ୍ଷେତ୍ରର ବିଭିନ୍ନ ସଫଳତା କାହାଣୀଗୁଡ଼ିକ ସେମାନେ ପରସ୍କର ମଧ୍ୟରେ ଆଦାନ ପ୍ରଦାନ କରିବେ ଗାନ୍ଧିଜୟନ୍ତୀ ଦିନ ଏହାର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହେବ ସେହିଦିନ ସ୍ୱଚ୍ଛ ଭାରତ ଦିବସ ପାଳନ କରାଯାଉଛି ଏହା ପୂର୍ବରୁ ବିଭିନ୍ନ ରାଜ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ଓ ଅଭିଯାନମାନର ଆୟୋଜନ କରାଯାଇଛି

ତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧ୍ୟମଣ୍ଡଳ ଆସୁଛନ୍ତି ସୋମବାର ତାଙ୍କୁ ରାଷ୍ଟ୍ରପତି ଭବନଠାରେ ସାମରିକ ଅଭିବାଦନ ଜ୍ଞାପନ କରାଯିବ